ଏବଂ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀରେ ଅନୁଷ୍ଠିତ ତୂତୀୟ ଟେଷ୍ଟ ମ୍ୟାଚ୍ ଅମିମାଂଶିତ ଭାବେ ଶେଷ ହୋଇଛି ପିଏମ୍ ସିଏମ୍ଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଆସନ୍ତା ଶନିବାର ଠାରୁ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରୁଛି ଆଜି ସନ୍ଧ୍ୟାରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ଶ୍ରୀ ମୋଦୀ କୋବିଡ୍ ନାଇଷ୍କିନ୍ ପରିସ୍ଥିତିର ସମୀକ୍ଷା କରି ଟିକାକରଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଛନ୍ତି ସେ କହିଛନ୍ତି କୋବିସିଡ୍ ଓ କୋଭାକ୍ସିନ୍ ପ୍ରତିଷେଧକ ଭାରତରେ ପ୍ରସ୍ତୁତ କରାଯାଇଛି ଓ ଜରୁରୀକାଳୀନ ବ୍ୟବହାର ପାଇଁ ଏଗୁଡ଼ିକୁ ଅନୁମତି ମିଳିସାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇଟିଯାକ ପ୍ରତିଷେଧକ ଶସ୍ତାରେ ଉପଲବ୍ଧ ହେବ

ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହ ଆଲୋଚନା ଓ ସହଯୋଗ କୋବିଡ୍ର ମୁକାବିଲାରେ କେନ୍ଦ୍ରକୁ ଯଥେଷ୍ଟ ସହାୟତା କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର ଅନ୍ୟାନ୍ୟ ଦେଶରେ ଯେତେ ମାତ୍ରାରେ କୋବିଡ୍ ସଂକ୍ରମଣ ବ୍ୟାପିଛି ଭାରତରେ ସେଭଳି ବ୍ୟାପି ନାହିଁ ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରାଯିବା ଯୋଗୁଁ ଏହା ସମ୍ଭବ ହୋଇଛି ତାଛଡ଼ା ଠିକ୍ ସମୟରେ ନିଷ୍ପଭି ଗ୍ରହଣ ଯୋଗୁଁ ମଧ୍ୟ ଏହା ସମ୍ଭବ ହୋଇଛି ପ୍ରତିଷେଧକ କାର୍ଯ୍ୟକ୍ରମକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ଯେପରି ନ ବ୍ୟାପିବ ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଏହି ଗୁଜବ ପ୍ରଚାର ପଛରେ କର୍ପୋରେଟ୍ ପ୍ରତିଯୋଗୀତା ଓ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଗୁଡ଼ିକର ହାତ ରହିଥିବାର ପ୍ରତୀୟମାନ ହେଉଛି ପକ୍ଷୀ କ୍ୱର ପରିସ୍ଥିତି ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଏଥିପାଇଁ ଏକ ଯୋଜନାର ରୂପରେଖ ପ୍ରସ୍ତୁତ କରିଛନ୍ତି ଓ ଏହାକୁ ଯେତେଶୀଘ୍ର ସମ୍ଭବ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ସେ କହିଛନ୍ତି ପକ୍ଷୀ ଜ୍ୱର ବ୍ୟାପିବାକୁ ରୋକିବାରେ ଜିଲ୍ଲାପାଳମାନେ ମ୍ରଖ୍ୟ ଭୂମିକା ଗ୍ରହଣ କରିପାରିବେ ଯେଉଁ ରାଜ୍ୟଗୁଡ଼ିକରେ ପକ୍ଷୀ ଜ୍ୱର ବ୍ୟାପି ନାହିଁ ସେମାନେ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି

ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ମରେ ଅଂଶଗହଣ କରିଥିଲେ

ଯୁବ ବ୍ୟାପାର ଓ କ୍ୱୀଡ଼ା ମନ୍ତ୍ରୀ କିରଣ ରିଜିଜ୍ତ କହିଛନ୍ତି ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ସମ୍ମୁଖରେ ବକ୍ତବ୍ୟ ଦେବାରେ ସେହି ଯୁବାମାନଙ୍କ ପାଇଁ ଏହା ଏକ ଆଜୀବନ ଅଭିଜ୍ଞତା ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଉଦ୍ଯାପନୀ ଉସବରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେବେ ପ୍ରଥମ ତିନିଜଣ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ବକ୍ତବ୍ୟ ଦେବାକୁ ସୁଯୋଗ ମିଳିବ ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୁବାମାନଙ୍କ ସହ ବାର୍ତ୍ତାଳାପ କରିବେ

ସେହି ଯୁବାମାନେ ଆଗାମୀ ବର୍ଷଗୁଡ଼ିକରେ ଦେଶର ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାମାନ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଭିଭି କରି ନ୍ୟାସନାଲ୍ ୟୁଥ୍ ପାର୍ଲାମେଣ୍ଟ ଫେଷ୍ଟିଭାଲ୍ର ଆୟୋଜନ କରାଯାଇଛି

କାର୍ଯ୍ୟକ୍ରମର ଶୀର୍ଷକ ନବଭାରତର ସ୍ୱର ଏବଂ ସମାଧାନ ପନ୍ଥା ଓ ନୀତି ପ୍ରଣୟନ ଥିଲା

ସେମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ

ଏହି ଆନ୍ତର୍ଜାତିକ ବିଶେଷଜ୍ଞ ଦଳର ଚୀନ୍ ଗସ୍ତକ୍ ନେଇ ଅନେକ ବିବାଦ ଦେଖାଦେଇଥିଲା

କାତିସଂଘ ସେକ୍ରେଟେରୀ ଜନେରାଲ୍ ଟେଡ୍ରସ୍ ଆଧନମ୍ ଘେବ୍ରିୟେସସ୍ଙ୍କ ହସ୍ତକ୍ଷେପ ପରେ ଚୀନ୍ ଆନ୍ତର୍ଜାତିକ ବିଶେଷଜ୍ଞ ଦଳକୁ ତଦନ୍ତ କରିବା ପାଇଁ ଅନ୍ତମତି ପ୍ରଦାନ କରିଛି

ଶ୍ରୀ ଟେଡ୍ରସ୍ଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍ ବୈଦେଶିକ ବିଭାଗ ମୁଖପାତ୍ର ହୁଆ ଚୁନୀୟିଙ୍ଗ୍ କହିଥିଲେ ଏ କ୍ଷେତ୍ରରେ କିଛି ବୁଝାମଣାର ଅଭାବ ଥିଲା

ତଦନ୍ତ ସଂକ୍ରାନ୍ତରେ ଚୀନ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ଏକ ସହମତି ସୃଷ୍ଟି ହୋଇଛି

ଆମ ସମ୍ଘାଦଦାତା ଜଣାଇଛନ୍ତି ପ୍ରଥମ କରୋନା ଭୂତାଣୁ ସଂକ୍ରମଣ ହେବାଠାରୁ ବର୍ଷେ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତ୍ୱାବଧାନରେ ଏକ ବିଶେଷଜ୍ଞ ଦଳ ଆସନ୍ତା ଗୁରୁବାର ଦିନ ଚୀନ୍ରେ ଯାଇ ପହଞ୍ଚିବେ

ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି କୋବିଡ୍ ନାଇଷ୍ଟିନ୍ର ଉତ୍ପତ୍ତି ସ୍ଥଳ ବିଷୟରେ ତଦନ୍ତ କରିବା ପାଇଁ ଆନ୍ତର୍ଜାତିକ ସହଯୋଗକୁ ଚୀନ୍ ସର୍ବଦା ସମର୍ଥନ କରି ଆସୁଛି ଏହି ତଦନ୍ତ ପରେ କରୋନା ଭୂତାଣୁ କିଭଳି ମାନବ ଶରୀରରେ ପ୍ରବେଶ କରିଲା ତାହା ଲୋକଲୋଚନକୁ ଆସିପାରିବ

ଫଳରେ ସିଡ୍ନୀ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି ପୂର୍ବରୁ ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି ତୃତୀୟ ଟେଷ୍ଟ ମ୍ୟାଚ୍ ବହୁ ବାଦବିବାଦ ମଧ୍ୟରେ ସମ୍ପନ୍ନ ହୋଇଛି